କରୋନା ସଚେତନତା ଦେଶରେ କରୋନା ସଂକ୍ରମଶ ହାର ବୃଦ୍ଧି ପାଉଥିବାରୁ ଆମେ ଶ୍ରୋତାମାନଙ୍କୁ ସମସ୍ତ କରୋନା କଟକଣା ନିୟମ ପାଳନ କରିବାକୁ ନିବେଦନ କରୁଛୁ

ମାତ୍ର ଏପରି ନ ହେବା କାରଣରୁ ସେ ଓ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ଧାରଶା ଦେଇଥିବାର ଦେଖା ଯାଇଥିଲା ଅନ୍ୟପକ୍ଷରେ ବିଜେପି ସଭ୍ୟଙ୍କୁ କହିବାର ସୁଯୋଗ ଦିଆ ଯାଉ ନ ଥିବା ସଭ୍ୟ ବିଷ୍ ୁ ପ୍ରସାଦ ସେଠୀ ଅଭିଯୋଗ କରିଥିଲେ

ମାଣିଆ ଚାଷୀଙ୍କୁ ସରକାରଙ୍କ ପଷରୁ ବିଶେଷ ଋଣ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି

ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ମଧ କରୋନା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ନିଖ୍ଳ ପବନ କଲ୍ୟାଶ ନିର୍ଦ୍ଦେଶ ଦେଇଛନ୍ତି

ସେହିପରି ଭାରତରେ ପ୍ରସ୍କୁତ ଟିକା ସୁରକ୍ଷିତ ଓ ନିରାପଦ

ଲୋକମାନଙ୍କ ମଧ୍ଧରେ ଏହି ରୋଗ ପ୍ରତି ସଚେତନତା ସୃଷି ଲାଗି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି